ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ପ୍ରତିଷେଧକ ନେଇଥିବା କରୋନା ଯୋଦ୍ଧାଙ୍କୁ ମନ୍ତୀ ଶ୍ରୀ ପ୍ରଧାନ ସମ୍ୟଦ୍ଧିତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଅନୁଭ୍ରତି ସମ୍ମର୍କରେ ପଚାରି ବୁଝିଥିଲେ

ବାଲେଶ୍ୱରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଲିଙ୍ଗଗତ ତାରତମ୍ୟକୁ ରୋକିବା ଲାଗି ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଛି

ଏହି ସମୟରେ କାତୀୟ ରାଜପଥରେ ଗାଡ଼ି ଚଳାଚଳ ସମୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି